ଏହି ପ୍ରତିନିଧି ଦଳ ଧାମରା ବନ୍ଦର କର୍ତ୍ତପକ୍ଷ ଏବଂ ଜିଲାପାଳଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି ଆକି ଅପରାହ ଏହି ପ୍ରତିନିଧି ଦଳ ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ଅଧ୍ଧକ୍ଷତାରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଯୋଗ ଦେବେ

ସେଠାରେ ଅନ୍ୟାନ୍ୟ କେତେକ ନୀତିକାନ୍ତି ଶେଷ ହେବାପରେ ଶ୍ରୀଜୀଉମାନଙ୍କୁ ପବିତ୍ର ଓ ସୁବାସିତ ଜଳରେ ସ୍ନାନ କରାଯାଇଥିଲା ଏହାପରେ ଛେରାପହଁରା ନୀତି କରାଯାଇ ହାତୀବେଶ ଅନୁଷିତ ହୋଇଛି ତେବେ କରୋନା କଟକଣା ଯୋଗୁଁ ବିନା ଭକ୍ତରେ ଆକି ଏହି ସବୁ ନୀତି ସମ୍ମନ୍ନ ହୋଇଛି

ସୀମିତ ସଂଖ୍ୟକ ସେବକଙ୍କୁ ନେଇ ପ୍ରଶାସନ ପକ୍ଷରୁ ଏବର୍ଷ ସ୍ନାନଯାତ୍ରା କରାଯାଇଛି

ସେହିପରି ରାଜ୍ୟର ବିଭିନ୍ନ ସ୍ଥାନରେ ଜଗନ୍ନାଥ ମହାପ୍ରଭୁଙ୍କ ସ୍ନାନ ଯାତ୍ରା ଅନୁଷିତ ହୋଇଛି କୋରାପୁଟର ଶାବର ଶ୍ରୀକ୍ଷେତ୍ରଠାରେ ନିରାଡମ୍ୟରଭାବେ ଦେବସ୍ନାନ ପୂର୍ଶ୍ୱିମା ପାଳନ କରାଯାଇଛି

ଅନନ୍ୟ ଲୀଳାଷେତ୍ର ସୁବର୍ଶ୍ୱପୁରର ପାତାଳୀ ଶ୍ରୀକ୍ଷେତ୍ରରେ ଚତୁର୍ଦ୍ଧାମ୍ରଭିଙ୍କ ସ୍ନାନପର୍ବ ପାରମ୍ମରିକ ରୀତରେ ଅନୁଷିତ ହୋଇଯାଇଛି

ସରକାରୀ କଟକଣା ଅନୁସାରେ ସାମାଜିକ ଦୂରତା ବଜାୟ ରଖ୍ ସୀମିତ ସଂଖ୍ୟକ ସେବାୟତଙ୍କ ଦ୍ୱାରା ସମସ୍ତ ନୀତିକାନ୍ତି ଅନୁଷ୍ତିତ ହୋଇଛି ରାଜ୍ୟର ବିଭିନ୍ନ ସ୍ଚାନରୁ ସ୍ନାନ ଯାତ୍ରା ସମ୍ମର୍କୀତ ଖବର ଆମର ହସ୍ତଗତ ହେବାରେ ଲାଗିଛି